ଜୈବ ଇନ୍ଧନ ଅଶୋଧିତ ତେିଳ ଆମଦାନି ଉପରେ ନିର୍ଭରଶୀଳତା କମ୍ କରିବାରେ ସହାୟତା କରିବ ଜୈବ୍ୟ ଇନ୍ଧନ ପ୍ରଦୃଷଣ ରହିତ ପରିବେଶ କୁଷକମାନଙ୍କ ପାଇଁ ଅତିରିକ୍ତ ଆୟ ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟିରେ କରିପାରିବ

କ୍ଜେବ ଇନ୍ଧନ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ମଧ୍ୟ ଏହି ଅବସରରେ ଆଲୋକପାତ କରାଯିବ

ଗତ ଜୁନ ମାସରେ ସରକାର ଜୈବ ଇନ୍ଧନ ଉପରେ ଜାତୀୟ ନୀତିକ୍ତ ମଞ୍ଜର ପ୍ରଦାନ କରିଛନ୍ତି

ମହା ମହାରାଷ୍ଟ୍ରରେ ସପ୍ତମ ବେତନ କମିଶନ୍ଙ୍କ ସୁପାରିଶ ଲାଗୁ କରିବା ପାଇଁ ରାଜ୍ୟ ସରକାରୀ କର୍ମଚାରୀମାନେ ତିନିଦିନ ହେଲା ଚଳାଇଥିବା ଧର୍ମଘଟ ପ୍ରତ୍ୟାହାର କରି ନେଇଛନ୍ତି ସେମାନଙ୍କ ଦାବି ବିଷୟରେ ବିବେଚନା କରାଯିବ ବୋଲି ସରକାର ପ୍ରତିଶ୍ରତି ଦେବା ପରେ ସେମାନେ ଧର୍ମଘଟ ପ୍ରତ୍ୟାହାର କରିନେଇତିବା ଜଣାପଡ଼ିଛି ମହାରାଷ୍ଟ୍ର ରାଜ୍ୟ କର୍ମଚାରୀ ସଂଗଠନର ପ୍ରତିନିଧି ଓ ରାଜ୍ୟର ମୁଖ୍ୟ ସଚିବ ଡିକେ ଜୈନଙ୍କ ମଧ୍ୟରେ ଗତକାଲି ବୈଠକ ବେଳେ ଶ୍ରୀ ଜୈନ ସେମାନଙ୍କର ଦାବି ପ୍ରରଣ ପାଇଁ ସରକାର ସକାରାତ୍କକ ବିବେଚନା କରିବେ ବୋଲି ପ୍ରତିଶ୍ରତି ଦେଇଥିଲେ

ପ୍ରେଜ୍ ଆଟ୍ ହୋମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସନ୍ଧ୍ୟାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସମ୍ମାନାର୍ଥେ ରାଷ୍ଟ୍ରପତି ଭବନରେ ଏକ ସମ୍ଭର୍ଦ୍ଧନା ସଭାର ଆୟୋଜନ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେହି ଉତ୍ସବରେ ଉପସ୍ଥିତ ଥିଲେ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ କଥାବାର୍ତ୍ତା କରିଥିଲେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶ ପାଇଁ ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅତୁଳନୀୟ ଅବଦାନକୁ ଆମେ ସଦାସର୍ବଦା ମନେ ରଖିବୁ ଓ ସମୃଦ୍ଧ କରିବୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉହବରେ ଯୋଗ ଦେଇଥିଲେ

ଅନ୍ତର୍କାତୀୟ ମୂଦ୍ରା ପାର୍ଷି ପକ୍ଷରୁ ସଦ୍ୟତମ ଆକଳନରେ କୁହାଯାଇଛି ଭାରତର ଅଣୁ ଅର୍ଥନୈତିକ ସ୍ଥିତି ଏବେ ଅନୁକୂଳ ରହିଛି

ଗତକାଲି ଏହି ବିଲ୍ ରାଜ୍ୟସଭାରେ ମୌଖିକ ଭୋଟ୍ରେ ପାସ୍ ହୋଇଯାଇଥିଲା ପର୍ବର୍ ଏହା ଲୋକସଭାର ଅନୁମୋଦନ ଲାଭ କରିଥିଲା ଦଳିତମାନଙ୍କ ବିରୁଦ୍ଧରେ ନିର୍ଯାତନା ଦେଉଥିବା ବ୍ୟକ୍ତିମାନଙ୍କୁ ଗିରଫ୍ କରିବା ପାଇଁ ଆଗରୁ ଅନୁମତି ନେବା ପାଇଁ ବ୍ୟବସ୍ଥାକୁ ଏହି ବିଲ୍ରେ ଉଚ୍ଛେଦ କରାଯାଇଛି ରାଜ୍ୟସଭାରେ ବିତର୍କରେ ଉତ୍ତର ଦେଇ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱଡ୍ଚନ୍ଦ ଗେହେଲତ୍ କହିଛନ୍ତି ଗରିବମାନଙ୍କ କଲ୍ୟାଣ ଓ ଦଳିତମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ସରକାର ବଦ୍ଧ ପରିକର ଅଛନ୍ତି ନାଇଡୁ ଏମ୍ପି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି କନପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ନିରନ୍ତର ଯୋଗାଯୋଗ ଦେଶର ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଗତକାଲି ନୂଆଦିଲ୍ଲୀରେ ସଂସଦୀୟ ରାଷ୍ଟ୍ରୀୟ ମନ୍ତ୍ରୀ ବିଜୟ ଗୋଏଲଙ୍କ ଦ୍ୱାରା ରଚିତ 'ବେବାକ୍ ବାତ୍' ପୁସ୍ତକ ଉନ୍କୋଚନ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ସେ କହିଛନ୍ତି ସାଂସଦମାନେ ଗଠନମୂଳକ ଗଣତାନ୍ତିକ କଥାବାର୍ତ୍ତା ପଦ୍ଧତିକୁ ଅନୁସରଣ କରିବା ଉଚିତ୍ ଦେଶର ଜନସାଧାରଣଙ୍କ ଆଶାଆକାକ୍ଷାଂ ପୂରଣ କରିବା ପାଇଁ ସାଂସଦମାନେ କାମ କରିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଦେଶର କୃଷକମାନେ ଦୁଃଖଦୂର୍ଦ୍ଦଶାରେ ରହୁଛନ୍ତି ଏଣୁ ଆମକୁ ନିରନ୍ତର କୃଷି ଓ କୃଷି ଉତ୍ପାଦଗୁଡ଼ିକ ପାଇଁ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ଦିଗରେ ସମସ୍ତଙ୍କୁ ପଦକ୍ଷେପ ନେବାକୁ ପଡ଼ିବ

କୌଣସି ସ୍ୱତ୍ରରୁ ଖବର ପାଇ ସେନାବାହିନୀ ଓ ପୁଲିସ୍ ବାହିନୀର ଏକ ମିଳିତ ଟିମ୍ ଗତକାଲି ଚାପ୍ରିୟାନ୍ ଅଞ୍ଚଳର କଥ୍ପଞ୍ଚଲ୍ ନାଲା ଅଞ୍ଚଳରେ ଖାନ୍ତଲାସୀ ଆରମ୍ଭ କରିଥିଲେ

ସେହି ଅଞ୍ଚଳରେ ଶାନ୍ତି ଓ ସଦ୍ଭାବନା ପ୍ରତି ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ସନ୍ତାସବାଦୀମାନେ ସେହି ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ ଠୁଳ କରି ରଖିଥିଲେ ବୋଲି ସେନାବାହିନୀ କହିଛି କ୍ୟାବିନେଟ୍ କେନ୍ଦ୍ର ସଂସ୍କୃତି ବିଭାଗ ସଚିବ ରାଘବେନ୍ଦ୍ର ସିଂହଙ୍କୁ ବୟନଶିଳ୍ପ ସଚିବ ଭାବେ ନିଯୁକ୍ତ କରାଯାଇଛି ଅନନ୍ତ କୁମାର ସିଂହଙ୍କୁ ଭୂସଂପଦ ବିଭାଗ ସଚିବ ଭାବେ ନିଯୁକ୍ତି ଦିଆଯିବା ପରେ ତାଙ୍କ ସ୍ଥାନରେ ରାଘବେନ୍ଦ୍ର ସିଂହଙ୍କୁ ବୟନଶିଳ୍ପ ବିଭାଗ ଦିଆଯାଇଛି ସଂସ୍କୃତି ମନ୍ତ୍ରଣାଳୟରେ ସ୍ୱତନ୍ତ୍ର ସଚିବ ବରିଷ୍ଣ ଅଧିକାରୀ ଅରୁଣ ଗୋଏଲ୍ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ କ୍ୟାବିନେଟ୍ ନିଯୁକ୍ତି କମିଟି ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରିଛନ୍ତି

ତାଙ୍କର କାର୍ଯ୍ୟକାଳ ଏହି ସପ୍ତାହରେ ଶେଷ ହୋଇଥାନ୍ତା

କ୍ୟାବିନେଟ୍ ନିଯୁକ୍ତି କମିଟି ଟ୍ରାଏର ଅଧ୍ୟକ୍ଷ ଭାବେ ଶ୍ରୀ ଶର୍ମାଙ୍କର ପୁନଃ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି

ନିଜର ଆଧାର ନୟର ଟ୍ୱିଟ୍ରରେ ପ୍ରକାଶ କରି ଆଧାର ନୟର ହାକ୍ ହେଉଥିବା ବିବାଦୀୟ ଚ୍ୟାଲେଞ୍ଜ ଉପସ୍ଥାପନ କରି ରାମ ସେବକ ଶର୍ମା ମୁଖ୍ୟ ସମ୍ଭାଦଗୁଡ଼ିକରେ ଚର୍ଚ୍ଚାର ପରିସରକୁ ଆସିଥିଲେ

କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିର ନଦୀକୁଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ଙ୍କ ସହ ପରିସ୍ଥିତି ବିଷୟରେ ଆଲୋଚନା କଲାବେଳେ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ୟୁକେ ଇଣ୍ଡିଆ ବ୍ରିଟେନ୍ରେ ପ୍ରସ୍ତୁତ କରାଯାଇଥିବା ନୂଆ ନୀତି ଦ୍ୱାରା ଭାରତ ଓ ବ୍ରିଟେନ୍ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାଗିଦାରୀତା ବୃଦ୍ଧି ପାଇବ ଏବଂ ନୂଆ ଗବେଷଣା ଓ ପୁଞ୍ଜିନିବେଶ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ମଧ୍ୟ ସୁଯୋଗ ମିଳିପାରିବ ଭାରତ ବ୍ରିଟେନ୍ ସ୍ୱାସ୍ଥ୍ୟ ନୀତି ଫୋରମ୍କୁ ଲଣ୍ଡନ ସ୍ଥିତ ଭାରତୀୟ ଦଦତାବାସରେ ଶୁଭାରୟ କରାଯାଇଛି

ଭାରତୀୟ ବଂଶୋଭବ ବ୍ରିଟିଶ୍ ଚିକିହକ ସଂଘ ବିଏପିଆଇଓ ର ଏହି ନୂଆ ଫୋରମ୍ ଅଭିଜ୍ଞ ଚିକିତ୍ସକ ନୀତି ନିର୍ଦ୍ଧାରକ ଓ ଉଦ୍ୟୋଗପତିମାନଙ୍କ ମଧ୍ୟରେ ନେଟ୍ୱାର୍କର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ଦୁଇ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବାସ୍ତବ ସମର୍ଥନ ଓ ପରାମର୍ଶ ଦିଗରେ ମଧ୍ୟ ଏହି ଫୋରମ୍ କାମ କରିବ ବ୍ୟାଡ୍ମିଣ୍ଟନ ଭାରତୀୟ ବ୍ୟାଡ୍ମିିି୍୍କନ ଖେଳାଳି ଅଜୟ ଜୟରାମ ରତୁପର୍ଣ୍ଣା ଦାସ ଓ ମିଥୁନ୍ ମଞ୍ଜୁନାଥ ହୋ ଚି ମିନ୍ ନଗରିରେ ଚାଲିଥିବା ଭିଏତ୍ନାମ୍ ଓପନ୍ ପ୍ରତିଯୋଗିତାର କ୍ୱାଟରଫାଇନାଲ୍ରେ ପ୍ରବେଶ କରିଛନ୍ତି

ଗତ ମାସରେ ଅନ୍ଦ୍ରଷ୍ଠିତ ରଷିଆନ୍ ଓପେନ୍ ପ୍ରତିଯୋଗିତାରେ ମଞ୍ଜୁନାଥ ସେମିଫାଇନାଲ୍ ମ୍ୟାଚ୍ ଖେଳିଥିଲେ କ୍ରିକେଟ୍ ଲର୍ଡ଼ରେ ବର୍ଷା ଯୋଗୁଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଖେଳ ବାତିଲ ହୋଇଛି ମ୍ରଷଳଧାରାରେ ବର୍ଷା ଲାଗି ରହିବାର୍ଚ ଉଭୟ ଟିମ୍ ପାଇଁ ଟସ୍ ମଧ୍ୟ ସମ୍ଭବ ହୋଇପାରିନଥିଲା ଆଜି ଖେଳ ଆରମ୍ଭ ହେବାର ଆଶା କରାଯାଉଛି ବିବିସି ର ପାଣିପାଗ ବିଭାଗ କହିଛି ଦିନ ବେଳା ପାଗ ଭଲ ରହିବ କିନ୍ତୁ ଅପରାହ୍ୱରେ ବର୍ଷା ହୋଇପାରିବ